ଏହି ଅବସରରେ ସେ ଜାତୀୟ ଆଟମିକ ଟାଇମ ସ୍କେଲ୍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଜାତି ଉଦ୍ଦେଶ୍ୟରେ ଉହର୍ଗ କରିବେ ଏହାଛଡ଼ା ପ୍ରଧାନମନ୍ତ୍ରୀ କାତୀୟ ପରିବେଶ ମାନକ ଗବେଷଣାଗାରର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ସମାରୋହରେ ଯୋଗଦେବେ

ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ବିଭିନ୍ନ ଗବେଷଣାଗାରରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଂଶର ଗୁଣାତ୍କକ ମାନକକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ

ଚଳିତବର୍ଷର ଶୀର୍ଷକ ହେଉଛି ଜାତୀୟ ସାମଗ୍ରିକ ଅଭିବୃଦ୍ଧିରେ ପାଣିପାଗର ଭୂମିକା ଗଭ୍ ଫାର୍ମର୍ସ୍ ଟକ୍ କେନ୍ଦ୍ର ସରକାର ଏବଂ ବିଭିନ୍ନ କୃଷକ ସଙ୍ଗଠନ ମଧ୍ୟରେ ଆଜି ନୂଆଦିଲ୍ଲୀରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ

ଆଲୋଚନା ସମୟରେ କେନ୍ଦ୍ର କୁଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସଙ୍ଗଠନଗୁଡ଼ିକୁ ଆଶ୍ୱାସନା ଦେଇଥିଲେ ତେବେ ଏହାର ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ

ପ୍ରଥମଟି ହେଉଛି ପରିବେଶଜନିତ ଅଧ୍ୟାଦେଶ ଏବଂ ଦ୍ୱିତୀୟଟି ବିଦ୍ୟୁତ୍ ଆଇନ ସେହିଭଳି ଗତ ବୈଠକରେ ମଣ୍ଡି ବ୍ୟବସ୍ଥା ଏବଂ ସର୍ବନିମ୍ବ ସହାୟକ ମୂଲ୍ୟ ପୂର୍ବଭଳି ଚାଲୁ ରହିବ ବୋଲି କୃଷିମନ୍ତ୍ରୀ କୃଷକ ସଙ୍ଗଠନ ପ୍ରତିନିଧ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତେବେ ସଙ୍ଗଠନ ପକ୍ଷରୁ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କିତ ଏକ ବିଧେୟକ ଆଶିବାକୁ ଦାବି କରାଯାଇଥିଲା ଏଥିସହିତ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ବ ସହାୟକ ମୂଲ୍ୟ ଏବଂ ବଜାର ଦର ମଧ୍ୟରେ ରହୁଥିବା ପାର୍ଥକ୍ୟଜନିତ ସମସ୍ୟାର ସମାଧାନ ଲାଗି ପରବର୍ତ୍ତୀ ସମୟରେ ଗଠିତ ହେବାକୁ ଥିବା ଏକ କମିଟି ନିକଟକୁ ପଠାଇବା ଲାଗି ମଧ୍ୟ ସଙ୍ଗଠନ ଦାବି କରିଥିଲା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା କୃଷି ଆଇନଗୁଡ଼ିକୁ ରଦ୍ଦ କରିବାକୁ ସଙ୍ଗଠନ ପକ୍ଷରୁ ହେଉଥିବା ଦାବି ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ କହିଛନ୍ତି ଚାଷୀମାନଙ୍କର କଲ୍ୟାଣକୁ ଦୂଷ୍ଟିରେ ରଖି ଏହି ଆଇନଗୁଡ଼ିକ ସାୟିଧାନିକ ବୈଧତା ସମ୍ପର୍କରେ ଅଧିକ ତର୍ଜମା କରିବା ଲାଗି ଏହାକୁ ମଧ୍ୟ ସମ୍ପୃକ୍ତ କମିଟି ନିକଟକୁ ପଠାଯାଇପାରେ ତେବେ ସରକାର ଚାଷୀମାନଙ୍କର ସମସ୍ତ ପ୍ରକାର ସମସ୍ୟାକୁ ଖୋଲା ହୃଦୟରେ ସମାଧାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ତୋମାର ସଙ୍ଗଠନ ପ୍ରତିନିଧ୍ୟମାନଙ୍କୁ ପ୍ରତିଶ୍ରତି ଦେଇଛନ୍ତି ଏହି ଅବସରରେ କେନ୍ଦ୍ରୀୟ ନେତୃବ୍ନ୍ଦ ମଧ୍ୟ ଏ ସମ୍ପର୍କିତ ସେମାନଙ୍କର ପ୍ରସ୍ତାବ ଦେବା ଲାଗି କୃଷିମନ୍ତ୍ରୀ ଅନୁରୋଧ କରିଛନ୍ତି ସେ କହିଛନ୍ତି ସେହି ପ୍ରସ୍ତାବଗୁଡ଼ିକ ଉପରେ ସରକାର ଉପଯୁକ୍ତ ତର୍ଜମା ଓ ଆଲୋଚନା କରିବା ସହ ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବେ କୂଷକ ସଙ୍ଗଠନଗୁଡ଼ିକ ଶୃଙ୍ଖଳିତ ତଥା ଶାନ୍ତିପୂର୍ଣ୍ଣ ଭାବେ ନିଜର ଆନ୍ଦୋଳନ କରୁଥିବାରୁ ଶ୍ରୀ ତୋମାର ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିୟୁଏ ଗୋୟଲ୍ ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ବେଙ୍ଗାଲୁରୁସ୍ଥିତ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ହଲ୍ଟ୍ ରେଳ ଷ୍ଟେସନ୍ ଆଜିଠାର୍ ଯାତ୍ରୀମାନଙ୍କୁ ସେବା ଯୋଗାଇବ ଏ ସମ୍ପର୍କରେ ଟ୍ୱିଟ୍ କରି ସେ କହିଛନ୍ତି ଏହାଦ୍ୱାରା ବେଙ୍ଗାଲ୍ତର୍ ବିମାନ ବନ୍ଦରକୁ ସଂଯୋଗୀକରଣ ବ୍ୟବସ୍ଥା ସ୍ରସଂହତ ହୋଇପାରିବ ଏହି ସେବାଦ୍ୱାରା ଲକ୍ଷାଧିକ ଲୋକ ଉପକୂତ ହେବା ସହ ଟ୍ରାଫିକ୍ ସମସ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ପିଏମ୍ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନରେ ଭିଡ଼ିଓ କନ୍ଫରେନ୍ସିଂ କରିଆରେ କୋଚି ମାଙ୍ଗାଲୁରୁ ଗ୍ୟାସ୍ ପାଇପ୍ ଲାଇନ୍କୁ କାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏହାଦ୍ୱାରା 'ଏକ ଦେଶ ଏକ ଗ୍ୟାସ୍ ଗ୍ରୀଡ଼' ସୃଷ୍ଟି କରିବା ଦିଗରେ ଏକ ବଡ଼ ସଫଳତା ହାସଲ କରିହେବ

ଡିସିଜିଆଇ ଆପ୍ରଭାଲ୍ ଭାରତର ଔଷଧ ମହାନିୟନ୍ତ୍ରକ ଜରୁରୀକାଳୀନ ବ୍ୟବହାର ଲାଗି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଅ ୍ଇଷ୍ଟିଆର କୋଭିସିଲ୍ଡ୍ ଓ ଭାରତ ବାୟୋଟେକ୍ର କୋଭାକ୍ଟିନ୍ କୋଭିଡ୍ ନାଇଷ୍ଟିନ୍ ଟୀକାକୁ ମଞ୍ଜୁରି ପ୍ରଦାନ କରିଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ଭିଜି ସୋମାନୀ ଗତକାଲି ଗଣମାଧ୍ୟମକୁ ଏହି ସ୍ବଚନା ଦେଇଛନ୍ତି

ଏହି ଦୁଇ ଟୀକାକୁ ଏଥିଲାଗି ପୂର୍ବରୁ ପଞ୍ଜିକୃତ ହୋଇଥିବା ସ୍ୱେଚ୍ଛାସେବୀଙ୍କଠାରେ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇ ସଫଳତା ମିଳିଛି ବୋଲି ଶ୍ରୀ ସୋମାନୀ କହିଛନ୍ତି ସେ କହିଛନ୍ତି କୋଭିସିଲ୍ଡ୍ ଟୀକାକୁ ଅକ୍ୱଫୋର୍ଡ଼ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରା ଜେନେକାର ସହାୟତାରେ ପୁଣେ ସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବିକଶିତ କରିଛି ଭାରତ ବାୟୋଟେକ୍ ଏବଂ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଟୀକାର ଟ୍ରାଏଲ୍ ରନ୍ ସମ୍ପର୍କିତ ସମସ୍ତ ତଥ୍ୟକୁ ତର୍ଜମା କରିବା ପରେ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯାଇଛି ଶ୍ରୀ ସୋମାନୀ କହିଛନ୍ତି ସୁରକ୍ଷା ଦୂଷ୍ଟିରୁ ସାମାନ୍ୟତମ ବିପଦ ଥିଲେ ବି ଔଷଧ ମହାନିୟନ୍ତକ ଏଥିଲାଗି ମଞ୍ଜୁରି ଦେବେ ନାହିଁ ଏହି ଟୀକା ଦୂଇଟି ଶତ ପ୍ରତିଶତ ସ୍ୱରକ୍ଷିତ ବୋଲି ସେ କହିଛନ୍ତି ପିଏମ୍ ଭାକ୍ସିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ର ଟୀକାକୁ ମଞ୍ଜୁରି ମିଳିବାଦ୍ୱାରା ଦେଶକୁ ଦ୍ରତଗତିରେ ସୁସ୍ଥ କରି ଗଢ଼ିତୋଳିବା ସହ କରୋନାମୁକ୍ତ କରିବାରେ ସହାୟତା ମିଳିବ ଏହି ଦୁଇ କମ୍ପାନୀର ଟୀକାକୁ ଭାରତର ଔଷଧ ମହାନିୟନ୍ତ୍ରକ ମଞ୍ଜୁରି ପ୍ରଦାନ କରିଛନ୍ତି ଶ୍ରୀ ମୋଦି ଟ୍ୱିଟ୍ କରି ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ଶୁଭେଛା କହିଛନ୍ତି କରୋନା ବିରୋଧରେ ଚାଲିଥିବା ଲଡ଼େଇର ଏହା ହେଉଛି ଏକ ନିର୍ଷ୍ଣାୟକ ମୋଡ଼ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ନିର୍ମିତ ଦୁଇଟି ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ସେ କହିଛନ୍ତି ଏହାଦ୍ୱାରା ଆତ୍କନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଆମର ବୈଜ୍ଞାନିକ ସମୁଦାୟଙ୍କ ସକ୍ରିୟତାର ସୂଚନା ମିଳିଛି ଯେଉଁମାନେ କି ସେବା ଓ କରୁଣାର ଭାବ ସହିତ କାର୍ଯ୍ୟ କରିଚାଲିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶକୁ କରୋନାମୁକ୍ତ କରିବା ଦିଗରେ ଚିକିତ୍ସକ ସ୍ୱାସ୍ଥ୍ୟ କର୍ମଚାରୀ ବୈଜ୍ଞାନିକ ପୁଲିସ୍ କର୍ମୀ ଏବଂ ସଫେଇ କର୍ମଚାରୀଙ୍କ ସହିତ ସମସ୍ତ କରୋନା ଯୋଦ୍ଧାଙ୍କ ପ୍ରତି ପୁଣି ଥରେ କୃତଜ୍ଞତା କଣାଇବାର ସମୟ ଉପନୀତ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଯୋଦ୍ଧାମାନେ ପ୍ରତିକୃଳ ପରିସ୍ଥିତି ସତ୍ତ୍ୱେ ଅନେକ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି

ପୁଲିସ୍ ସ୍ୱତ୍ରରୁ ମିଳିଥିବା ସ୍ୱଚନା ଅନୁଯାୟୀ ନିଜ ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବାକୁ ଆସିଥିବା କେତେକ ବ୍ୟକ୍ତି ଏହି ଛାତତଳେ ଛିଡ଼ା ହୋଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି ଏନ୍ଡିଆର୍ଏଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି

ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବାବେଳେ ଆହତମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଦୁର୍ଘଟଣାରେ ଦ୍ୟୁଖ ପ୍ରକାଶ କରିବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ଥାନୀୟ ପ୍ରଶାସନ ରିଲିଫ୍ ଓ ସହାୟତା କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରୁଛନ୍ତି ବୋଲି ସେ କହିଚ୍ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଗଭୀର ଶୋକ ପ୍ରକାଶ କରି ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ରାଜ୍ୟ ସରକାର ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ ଆହତମାନଙ୍କ ଲାଗି ଆଶୁ ଆରୋଗ୍ୟ କାମନା କରିଛନ୍ତି ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିନୀ ବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି

ଏଥିସହ ଘଟଣା ସ୍ଥଳକୁ ଯାଇ ପୁଙ୍ଗାନୁପୁଙ୍ଗ ତଦନ୍ତ କରି ରାଜ୍ୟ ସରକାରଙ୍କ ନିକଟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ଲାଗି ମେରଠ ଡିଭିଜନାଲ୍ କମିଶନର ଓ ସମ୍ପୁକ୍ତ ଜୋନ୍ର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ ସରକାର ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ସେ କହିଚ୍ଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ ଯୋଗେ ଦେଇଥିବା ନିକ ଶୋକବାର୍ତ୍ତାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି